ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଞଳରେ ବନ୍ୟା ପରିସ୍ଚିତି ସୂଷ୍ଟି ହୋଇଛି

ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ପୋଟେରୁ କୋରୁକୋଣ୍ଡା ପଙ୍ଗମ ଭଳି ଅଧିକାଂଶ ପୋଲ ଉପରେ ପାଶି ଚାଲୁଛି

ସେହିପରି କନ୍ଧମାଳରେ ଟିକାବାଲି ଏବଂ ତୁମୁଡ଼ିବନ୍ଧ ରାସ୍ତା ଓ ଦୁଇଟି ପୋଲ ଭାଙ୍ଗି ଯାଇଛି

ବିଭିନୁ ସ୍ଚାନରେ ଓଡ୍ରାଫ୍ ଚିମ୍ ଓ ଅଗ୍ବିସମ ବାହିନୀ ମୁତୟନ ରହି ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେଉଛନ୍ତି

ସହରର ଭିଭିମି ବିକାଶ ପାଇଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷିତ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ ମିଳିଛି